ଗତକାଲି କୃଷି ଭବନଠାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ରାକ୍ୟ କୃଷି ମନ୍ତୀ ଡକ୍କର ଅରୁଣ ସାହୁ ଏହା କହିଛନ୍ତି

ସରକାରୀ ଯୋଜନାର ସ୍ପଫଳ ଦିଗରେ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ଅଧିକର୍ ଅଧିକ ସଂଶ୍କୀଷ ହେବା ପାଇଁ ମନ୍ତୀ ଶ୍ରୀ ସାହୁ ପରମାର୍ଶ ଦେଇଛନ୍ତି ଭିଜିଲାନ୍ସ ଚଢ଼ଉ ମାଲକାନଗିରି ଜିଲ୍ଲା ସଦର ମହକୁମା ଆଦର୍ଶ ଥାନାର ତିନି ଜଣ ପୁଲିସ୍ ଅଧିକାରୀ ଲାଞ ନେଉଥିବା ବେଳେ ଭିଜିଲାନ୍ ହାତରେ ଧରା ପଡ଼ିଛନ୍ତି

ଏହି କେଫ୍ରେ ଆଇନ୍ ସମ୍ୟନ୍ବୀୟ ସମସ୍ତ ତଥ୍ୟ ତଥା ସ୍ବପ୍ରିମ୍କୋର୍ଟ ଏବଂ ହାଇକୋର୍ଟଙ୍କ ବିଭିନ୍ଦ ରାୟ ସହଜରେ ଉପଲହ ହେବ